ରାଜଧାନୀ ଭୁବନେଶ୍ୱରରେ ପୂର୍ବପରି ଲାଗୁ ରହିବ ସମସ୍ତ କଟକଶା

ଏଥିସହ ମଣ୍ଡିରୁ ଧାନ ନେବାଆଶିବା ପାଇଁ ଟ୍ରକ୍ ଓ ଟ୍ରାକ୍ଟର ଚଳାଚଳ କରିପାରିବ ବୋଲି ସେ ସ୍ଚନା ଦେଇଛନ୍ତି ସେହିପରି ଲକ୍ଡାଉନ୍ ସମୟରେ ମହ୍ୟପାଳନ ଓ ଚାଷକାର୍ଯ୍ୟ ଚାଲୁରହିବ

ବନୀକରଣ କାର୍ଯ୍ୟର ରକ୍ଷଶାବେକ୍ଷଣ ସହ ସ୍ୱୟଂସହାୟକ ଗୋଷୀର ମହିଳାମାନେ କାର୍ଯ୍ୟ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି

ଏହାକୁ ଦୂଷ୍ଟିରେ ରଖ୍ କଟକ ମହାନଗର ନିଗମ ପକ୍ଷରୁ ଏହି ଅଅଳରୁ କକ୍କେନମେକ୍କ କଟକଣା ଉଠାଇ ଦିଆଯାଇଛି

ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ପବିତ୍ର ମହାବିଷୁବ ସଂକ୍ରାନ୍ଡି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜଶାଇଛନ୍ତି ଅନ୍ୟପକ୍ଷରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଛା ଜଶାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି କାମନା କରିଛନ୍ତି